ବଦଳିଲେ ମାଲକାନଗିରି ଜିଲ୍ଲାପାଳ

ଏବଂ ଆଜି ଜାତୀୟ ପ୍ରେସ୍ ଦିବସ

ମନ୍ତଶାଳୟ କହିଛି କୋବିଡ୍ର ମୁକାବିଲା ପାଇଁ ସରକାର ଗ୍ରହଶ କରିଥିବା ନିୟମର ସଠିକ୍ କାର୍ଯ୍ୟକାରିତା ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି

ଏହି ଅବସରରେ ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡୁ ସମସ୍ତ ଗଣମାଧ୍ଧମ ପ୍ରତିନିଧି ମାନଙ୍କୁ ଶୁଭେଛା ଜଣାଇଛଡି

ଏହି ଅବସରରେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ସାମ୍ଘାଦିକ ଓ ଗଶମାଧ୍ଧମ ପ୍ରତିନିଧି ମାନଙ୍କୁ ଶୁଭେଛା ଜଣାଇଛନ୍ତି